ସେ କହିଛନ୍ତି କାମ୍ମ କାଶ୍ମୀର ପାଇଁ ଆମେ ଜୀବନ ଉସର୍ଗ କରିବାକୁ ପ୍ରସ୍ତୁତ ଅଛୁ

ସ୍ୱରାଷ୍ଟ୍ରମନ୍ତୀ ଶ୍ରୀ ଶାହା ଏବେ ଗୃହରେ ବିତର୍କର ଉତ୍ତର ରଖୁଛନ୍ତି

ସ୍ୟାଟ ବାର ଆସୋସିଏସନ ପକ୍ଷର୍ ଏହି ମାମଲା ଦାଏର କରାଯାଇଛି ଆସନ୍ତାକାଲି ଏହାର ଶ୍ରଶାଣି ପାଇଁ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି

ଓଡ଼ିଶା ସରକାର ସ୍ୟାଟ୍ ଉଛେଦ ପାଇଁ କେଦ୍ର ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଏପରି ପ୍ରସ୍ତାବକୁ ହାଇକୋର୍ଟଙ୍କ ଅନୁମୋଦନ ମିଳିଥିଲା

ତେବେ ଏହି ତାଲିକାକୁ ତୁଟିଶ୍ୱନ୍ୟ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି

ଆକି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ନାମକୁ ଅନୁମୋଦନ କରିଛନ୍ତି

ଲଗାଣ ବର୍ଷା ଯୋଗୁଁ ପଡ଼ୋଶୀ ଘରର ମାଟି କାନ୍ତ ଓଦା ହୋଇ ଭାଗି ଯିବାରୁ ମନୋଜ ନାୟକଙ୍କ ଘରର ଟିଶ ଉପରେ ପଡ଼ିଥିଲା

ଫଳରେ ସେମାନେ ମାଟି ତଳେ ଦବି ଯାଇଥିଲେ ଏହି ଘଟଶା ପରେ ସାହି ଲୋକେ ଆସି ମାଟି ତଳୁ ଉଦ୍ଧାର କରିଥିଲେ ପରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିସ୍ଠାଳୟରେ ଭର୍ତି କରିଥିଲେ

ଚେତାଶ୍ରିନ୍ୟ ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ